ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଏହାର ନିର୍ମାଣ କରାଯିବ ପରେ ପ୍ରଧାନମନ୍ତ୍ରୀ ନବସାରୀଠାରେ ନିରାଲି କ୍ୟାନ୍ସର ହସ୍କିଟାଲର ଭିଭିପ୍ରସ୍ତର ସ୍ଥାପନ କରିବେ ଏହି ହସ୍କିଟାଲ ଦକ୍ଷିଣ ଗୁଜୁରାଟ ଓ ପଡୋଶୀ ରାଜ୍ୟଗୁଡ଼ିକର କର୍କଟ ରୋଗୀମାନଙ୍କର ଚିକିତ୍ସା ପାଇଁ ସାହାଯ୍ୟ କରିବ ଏହାପରେ ଶ୍ରୀ ମୋଦି ଦାଦ୍ରାନଗର ହାବେଳି ରାଜଧାନୀ ସିଲବାସା ଯାତ୍ରାକରିବେ ସେଠାରେ ସେ ସୟଲିଠାରେ ଏକ ମେଡ଼ିକାଲ କଲେଜର ଭିଭିପ୍ରସ୍ତର ସ୍ଥାପନ କରିବେ ସେହି ମେଡ଼ିକାଲ କଲେଜ ଦାଦ୍ରାନଗର ହାବେଳି ଡାମନ ଓଡିୟୁ ଓ ଆଖପାଖ ଅଞ୍ଚଳରେ ତ୍ରିସରୀୟ ଚିକିତ୍ସା ସୁବିଧା ପ୍ରଦାନ କରିବ ପ୍ରଧାନମନ୍ତ୍ରୀ ଏମ୍ ଆରୋଗ୍ୟ ଆପ୍ ପ୍ରତ୍ୟେକ ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କଠିନ ବର୍ଜ୍ୟବସ୍ତୁର ଡିଜିଟାଲ ପ୍ରକ୍ରିୟାକରଣ ଆଦିର ଶୁଭାରମ୍ଭ କରିବେ ଶ୍ରୀ ମୋଦି ଆଜି ମଧ୍ୟ ମୁମ୍ବାଇ ଗସ୍ତ କରି ଭାରତୀୟ ସିନେମାର ଜାତୀୟ ସଂଗ୍ରହାଳୟକୁ ଉଦ୍ଘାଟନ କରିବେ ଏହାପରେ ସେ ଏକ ସଭାରେ ଉଦ୍ବୋଧନ ଦେବେ ଇଣ୍ଡିଆ ଉଜ୍ବେକିସ୍ତାନ ଭାରତର ପରମାଣୁ ଇନ୍ଧନ ସମ୍୍ଳ ବୃଦ୍ଧି ପାଇଁ ଉଜ୍ବେକିସ୍ତାନରୁ ୟୁରାନିୟମ ସଂଗ୍ରହ ସକାଶେ ଦୁଇଦେଶ ମଧ୍ୟରେ ଏକ ଦୀର୍ଘମିଆଦି ରାଜିନାମା ସ୍ୱାକ୍ଷରିତ ହୋଇଛି ବୈଦେଶିକ ମନ୍ତ୍ରଣାଳୟରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉକ୍ବେକିସ୍ତାନ ରାଷ୍ଟ୍ରପତି ଶାବକତ୍ ମିର୍ଜିଓୟେବ୍ଙ୍କ ଉପସ୍ଥିତିରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଛି ଗୁଳୁରାଟର ଗାନ୍ଧୀନଗରଠାରେ ଭାଇବ୍ରାଣ୍ଟ ଗୁଜୁରାଟ ଶିଖର ସମ୍ମିଳନୀରେ ଶ୍ରୀ ମିର୍ଜିଓ ୟେବ୍ ଅଂଶଗ୍ହଣ କରିଛନ୍ତି ଭାରତର ରପ୍ତାନୀ ଆମଦାନୀ ବ୍ୟାଙ୍କ ଉଜ୍ବେକିସ୍ଥାନ ସହ ଏକ ରାଜିନାମା ସ୍ୱାକ୍ଷର କରିଛି

ତାହା ସେଠାକାର ଗୃହନିର୍ମାଣ ଓ ସାମାଜିକ ମୌଳିକଢ଼ାଞ୍ଚା ପ୍ରକଳ୍ପ ବାବଦରେ ଖର୍ଚ୍ଚ କରାଯିବ ଶ୍ରୀ ମୋଦି ମାଲ୍ଟା ଚେକ୍ ସାଧାରଣତନ୍ତ୍ର ଓ ଡେନ୍ମାର୍କ ପ୍ରଧାନମନ୍ତ୍ରୀମାନଙ୍କ ସହ ପୃଥକ୍ ଆଲୋଚନା କରିଛନ୍ତି

ଅଧିକାଂଶ ବୁଝାମଣା ସ୍କାରକପତ୍ର ପରିବହନ କ୍ଷେତ୍ରରେ ସ୍ୱାକ୍ଷରିତ ହୋଇଛି

ଆଇଆାର୍ସିଟିସି ଦୁର୍ନୀତି ମାମଲା ସିବିଆଇ ଓ ଇଡି ଦ୍ୱାରା ଦାଏର ହୋଇଥିଲା ଏକ ବେସରକାରୀ ଫାର୍ମକୁ ଆଇଆର୍ସିଟିସିର ଦୁଇଟି ହୋଟେଲର ପରିଚାଳନା ଭାର ପ୍ରଦାନରେ ଅନିୟମିତତା ସଂକ୍ରାନ୍ତରେ ସେହି ମାମଲାଗୁଡ଼ିକ ରୁଜୁ ହୋଇଥିଲା ଗଭରମେଣ୍ଟ ନାଭାଲ ସ୍କାର୍ଡନସ ଭାରତୀୟ ନୌବାହିନୀର ସାମଗ୍ରିକ ସାମର୍ଥ୍ୟ ବୃଦ୍ଧି କାର୍ଯ୍ୟକ୍ରମର ଅଂଶସ୍ପର୍ ପ କେନ୍ଦ୍ର ସରକାର ଗୁଜରାଟ ଏବଂ ତାମିଲନାଡ଼ୁରେ ତିନୋଟି ନ୍ତିଆ ନୌବାହିନୀ ବିମାନ ଘାଟି ପ୍ରତିଷ୍ଠାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ବିବୃତ୍ତିରେ କୁହାଯାଇଛି କେରଳ ଏବଂ ଆଶ୍ଡାମାନ ଦ୍ୱୀପପୁଞ୍ଜରେ ଥିବା ଡୋନିୟର ସର୍ଭେଲାନ୍ନ ସ୍କାର୍ଡନ୍ ଗୁଡିକରେ ଅତିରିକ୍ତ ବିମାନଗୁଡିକର ରକ୍ଷଣାବେକ୍ଷଣ ପାଇଁ ନୂତନ ନିଯୁକ୍ତି ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଏହି ନୃତନ ଜାହାଜଗୁଡ଼ିକ ଭାରତୀୟ ନୌସେନାର ନିରୀକ୍ଷଣ ଶକ୍ତି ବୃଦ୍ଧି କରିବା ସହିତ ସମୁଦ୍ର ଅଞ୍ଚଳରେ ସନ୍ତାସବାଦ ଓ ଅନ୍ୟାନ୍ୟ ବିପଦ ସମ୍ପର୍କରେ ଆଗୁଆ ସ୍ଟଚନା ଦେଇପାରିବ

ଏହି ଟ୍ରେନ୍ ଦିଲ୍ଲୀରୁ ବାରାଣସୀ ପର୍ଯ୍ୟନ୍ତ ଚଳାଚଳ କରିବ ରେଳବାଇର ଜଣେ ବରିଷ ଅଫିସର କହିଛନ୍ତି ଦେଶୀୟ ଞ୍ଜାନ କୌଶଳରେ ନିର୍ମିତ ଏକ ଟ୍ରେନ୍କୁ କ୍ରୟ କରିବା ପାଇଁ ଏତେସଂଖ୍ୟକ ଦେଶ ଆଗ୍ରହ ପ୍ରକାଶ କରିଥିବାରୁ ଏହା ଗର୍ବର ବିଷୟ

ରେଲ ମେମ୍ ରେଳବାଇ ସ୍ୱର୍ଣ୍ଣ ଚତୁର୍ଭୁଜ ଅଞ୍ଚଳରେ ପାସେଞ୍ଜର ଟ୍ରେନ୍ଗୁଡ଼ିକ ସ୍ଥାନରେ ମେମୁ ଟ୍ରେନ୍ ଚଳାଇବ ଏହା ଯାତ୍ରୀ ସମୟ କମ୍ କରିବା ସହିତ ରେଳ ଟ୍ରାଫିକ କମ୍ କରିବ ସ୍ୱର୍ଷ୍ଣ ଚର୍ତୁଭୁଜ ଦିଲ୍ଲୀ ମୁମ୍ଭାଇ ଚେନ୍ନାଇ ଓ କୋଲକାତାକୁ ସଂଯୋଗ କରୁଛି

ଗତକାଲି ସମଗ୍ର ଦିନ ଧରି ଉଦ୍ଧାରକାର୍ଯ୍ୟରେ ଏସ୍ଡିଆର୍ଏଫ୍ ଓ କିଆର୍ଇଏଫ୍ ଦଳ ସାମିଲ ହୋଇଥିଲ

ମୃତଦେହ ଗୁଡ଼ିକୁ ଚିହ୍ରଟ ପାଇଁ ରଖାଯାଇଛି ଉଦ୍ଧାର କାର୍ଯ୍ୟ ପାଇଁ ଏନ୍ଡିଏମ୍ଏଠାରୁ ସ୍ୱତନ୍ତ୍ର ଯନ୍ତ୍ରପାତି ଆଜି ଆସି ପହଞ୍ଚବାକୁ ଥିବାବେଳେ ଜିଲ୍ଲା ଅଧିକାରୀମାନେ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଚ୍ଚନ୍ତି

ପ୍ରତିରକ୍ଷା ଉତ୍ପାଦନ ସଚିବ ଅଜୟ କୁମାର ଗତକାଲି ଗାନ୍ଧୀନଗରଠାରେ ଭାଇବ୍ରାଣ୍ଟ ଗୁଜରାଟ ଗ୍ଲୋବାଲ ଇନ୍ଭେଷ୍ଟର୍ସ ଶିଖର ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି

ଆଜି ବକ୍ୱିଂ ଫୁଟବଲ ଟେନିସ୍ ଏବଂ ହକିର ଫାଇନାଲ ଅନୁଷ୍ଠିତ ହେବ

ମହିଳା ସିଙ୍ଗଲ୍ସର ଫାଇନାଲରେ ମାରିନ୍ ଥାଇଲାଣ୍ଡର ବ୍ୟାଡ୍ମିଷ୍କନ ଖେଳାଳି ରଚ୍ନୋକ୍ ଇଷ୍ଟୋନନ୍ କିମ୍ବା ମାଲେସିଆର ଗୋହ୍ ଜିନ୍ ୱଇଙ୍କ ମଧ୍ୟରେ ଖେଳାଯିବ